ଏହି ସଂରକ୍ଷଶ ବ୍ୟବସ୍କା ଦ୍ୱାରା ଅନୁସ୍ଟଚୀତ କାତି ଏବଂ ଉପଜାତି ବର୍ଗର ଲୋକେ କ୍ଷମତାପନ୍ ହେବା ସହ ବିଭିନ୍ନ କ୍ଷେତ୍ରରେ ଦେଶର ସେବା କରିବାକୁ ସୁଯୋଗ ପାଇଛନ୍ତି

ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଧକ୍ଷତାରେ ଅନୁଷିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ମଧସ୍ଥଙ୍କ ଜରିଆରେ ଏହି ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଫ୍ ସିଲେକସନ୍ କମିଶନ୍ ଦ୍